ଏହି ବ୍ୟବସ୍କାଟି ଏକ ଡ୍ୟାସ୍ବୋର୍ଡ ଦ୍ୱାରା ପରିଚାଳିତ ହେବ ବୋଲି କୁହାଯାଉଛି

ରାକ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃକ୍ଧି ପାଉଥିବାରୁ ପରିସ୍ଚିତିର ଅନୁଧ୍ୟାନ ପାଇଁ ତିନୋଟି ଷ୍ଟେଟ୍ ର୍ୟାପିଡ୍ ରେସ୍ପନ୍ ଟିମ୍ ଗଠିତ ହୋଇଛି

ଲଘୁ ବନକାତ ଦ୍ରବ୍ୟକୁ ସାମାଜିକ ଦୂରତା ରଖ୍ ସଂଗ୍ରହ ସହ ଏହା ଯେପରି ଅବାଧରେ ବଜାରରେ ଉପଲବ୍ଧ ହୋଇପାରିବ ସେଥିପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଷା ଗ୍ରହଶ କରିବାକୁ କୁହାଯାଇଛି